ଏସବୃ ସାମଗ୍ରୀର କଳାବଜାରୀ ଦୂର କରିବା ଏବଂ ବଜାରରେ ଏହା ଯେପରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇପାରିବ ସେଥିପାଇଁ ଯୋଗାଣ ବ୍ୟବସ୍ଥାକୃ ତ୍ୱରାନ୍ୱିତ କରିବାକୁ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏସବୁ ସାମଗ୍ରୀର କଳାବଜାରୀ ମହକୁଦ୍କାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିଷ୍ପଭି ହୋଇଛି କେନ୍ଦ୍ର ସରକାର ବିପର୍ଯ୍ୟୟ ପରିଚାଳନା ଆଇନକୁ ଲାଗୁ କରିବା ସହ ମାସ୍କ ଗ୍ଲୋବ୍ସ୍ ସାନିଟାଇଜର୍ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀର ମୂଲ୍ୟ ତଥା ଯୋଗାଣ ସ୍ଥିର ରଖିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି

ଏହାଫଳରେ ରାଜ୍ୟଗ୍ରଡ଼ିକ ଏସବ୍ ସାମଗ୍ରୀର ଉତ୍ପାଦନ ବଣ୍ଟନ ଏବଂ ମ୍ବଲ୍ୟ ନିୟନ୍ତ୍ରଣ କରିବାପାଇଁ କ୍ଷମତାପ୍ରାପ୍ତ ହେବେ

ଏହାଛଡ଼ା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଖିରୁ ଅର୍ଥ କରୋନା ମୁକାବିଲାପାଇଁ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ବେସାମରିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁବିନା ଅଲ୍ଲା କହିଛନ୍ତି ଆଜି ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରୁ ମିଲାନ୍ ଅଭିମୁଖେ ଯାତ୍ରା କରିବ ଓ ସେଠାରେ ଅଟକି ରହିଥିବା ଭାରତୀୟ ଯାତ୍ରୀମାନଙ୍କ ଧରି ଫେରିବ

ସେମାନଙ୍କ ସ୍ୱଦେଶ ଫେରାଇ ଆଶିବାକୁ ସରକାର ସବ୍ରମନ୍ତେ ଉଦ୍ୟମ ଚଳାଇଛନ୍ତି ଏସ୍ସି କରୋନା କରୋନା ସଂକ୍ରମଣର ମହାମାରୀ ରୂପକୁ ଦେଖି ସୁପ୍ରିମ୍କୋର୍ଟ ତାଙ୍କ ଦୈନିକ କାର୍ଯ୍ୟକ୍ରମରେ କାଟଛାଣ୍ଟ୍ କରିଛନ୍ତି

ସେହି ମାମଲାଗୁଡ଼ିକ ସହ କଡ଼ିତ ଆଇନଜୀବୀଙ୍କୁ ଛାଡ଼ି ଅନ୍ୟ କାହାର କୋର୍ଟ ରୁମ୍କୁ ପ୍ରବେଶ ଉପରେ କଟକଶା ଜାରି କରାଯାଇଛି

ଜନସାଧାରରଙ୍କ ସ୍ୱାସ୍ଥ୍ୟ ସ୍କରକ୍ଷା ଦୃଷ୍ଟିରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ପାଇଁ ସ୍ରପ୍ରିମ୍କୋର୍ଟ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି କରୋନା ଡିଜିସିଏ କରୋନା ସଂକ୍ରମଣ ଦୃଷ୍ଟିରୁ ବିମାନ ଯାତ୍ରୀଙ୍କ ଉପରେ ଲଗାଯାଇଥିବା କଟକଣାକୁ କୋହଳ କରିବାକୁ ବେସାମରିକ ବିମାନ ଚଳାଚଳ ସଂସ୍ଥାର ମହାନିର୍ଦ୍ଦେଶାଳୟ ଡିଜିସିଏ ପକ୍ଷରୁ ବିଭିନ୍ନ ଆନ୍ତର୍ଜାତିକ ଏୟାର୍ ଲାଇନ୍ସକୁ ଅନୁରୋଧ କରାଯାଇଛି ଏବେ ଯେଉଁ ଟିକେଟ୍ ବାତିଲ୍ ବ୍ୟବସ୍ଥା ଲାଗୁ ହୋଇଛି ଏବଂ ଯାତ୍ରୀଙ୍କଠାରୁ ଯେଉଁ ରି ସିଡ୍ୟୁଲ୍ସ୍ ଦେୟ ଆଦାୟ କରାଯାଉଛି ତାହାର ପୁନର୍ବିଚାର କରିବା ସହ ଆଉ କେତେକ ସୁବିଧା ସ୍ରଯୋଗ ଯୋଗାଇ ଦେବାକୃ ଡିଜିସିଏ ପକ୍ଷର୍ତ କୃହାଯାଇଛି ଏକ ବିଞ୍କପ୍ତିରେ କୃହାଯାଇଛି ଏବେ ଅଧିକାଂଶ ଏୟାର୍ ଲାଇନ୍ ସେମାନଙ୍କର ବିମାନ ଚଳାଚଳ କରୋନା ଭୟରେ ବନ୍ଦ୍ କରିଦେଇଥିବାରୁ ଆନ୍ତର୍ଜାତିକ ଯାତ୍ରୀମାନେ ବେଶି ଅସୁବିଧାରେ ପଡୁଛନ୍ତି ଭାରତରେ ମଧ୍ୟ ବିଦେଶକୁ ବିମାନ ସେବା ଉପରେ ସାମୟିକ କଟକଣା ଜାରି କରାଯାଇଛି ଏଭଳି ପରିସ୍ଥିତିରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଦୂର କରିବାପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଡିକିସିଏ କହିଛି

ସଂସ୍ଥାର ଜଣେ ମୁଖପାତ୍ର କହିଛନ୍ତି କରୋନା ମହାମାରୀ ପାଇଁ ଏହି ପଦକ୍ଷେପ ନିଆଯାଇଛି

ଟ୍ରମ୍ପ୍ ଏମରଜ୍ଜେନ୍ନି ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏହାର ମୁକାବିଲା କରିବାପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ସମଗ୍ର ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ଦେଖାଦେଇଛି

ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ସବୁମତେ ସାହାଯ୍ୟ ସହଯୋଗ କରାଯିବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି ତୁରନ୍ତ ଦେଶର ବିଭିନ୍ନ ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ଶିବିର ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାପାଇଁ ଶ୍ରୀ ଟ୍ରମ୍ପ୍ ଆମେରିକାର ସବୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ହେଲ୍ଥ ଆଡ୍ଭାଇଜରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ କେତେକ ମୌଳିକ ସ୍ୱାସ୍ଥ୍ୟ ନୀତି ଅବଲୟନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ବେଶି ଲୋକଙ୍କ ସମାବେଶ ହେଉଥିବା ସ୍ଥାନକୁ ନ ଯିବାପାଇଁ କୁହାଯାଇଥିବାବେଳେ ଯଦି କେହି କଫ କାଶ ବା ଜ୍ୱରରେ ଆକ୍ରାନ୍ତ ହୋଇଥା'ନ୍ତି ସେମାନଙ୍କଠାରୁ ନିରାପଦ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ହାତ ନ ଧୋଇ ନିଜର ଆଖି ନାକ ପାଟିକୁ ଛୁଅଁନ୍ତୁ ନାହିଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାପାଇଁ ମଧ୍ୟ ବାରଣ କରାଯାଇଛି ବାରମ୍ଭାର ସାବୁନ୍ରେ ହାତ ଧୋଇବା ସହ ଆବଶ୍ୟକ ପଡ଼ିଲେ ଆଲ୍କୋହଲ୍ଭିତ୍ତିକ ହାତଧୁଆ ବ୍ୟବହାର କରିବାକୁ କୁହାଯାଇଛି କାଶ ଓ ଛିଙ୍କବେଳେ ନିଜ ମୁହଁରେ ରୁମାଲ୍ କିମ୍ବା ଟିସ୍କୁ ପେପର୍ ଦେବାକୁ ପରାମର୍ଶ ଦିଆଯାଇଛି ବ୍ୟବହୃତ ଟିସ୍କ ପେପର୍ ଓ ମାସ୍କକୁ ବନ୍ଦ୍ ଥିବା ଡଷ୍ଟବିନ୍ରେ ପକାଇବାକୁ କୁହାଯାଇଛି କ୍ୱର କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡାକ୍ତରଙ୍କୁ ଦେଖାକରିବାକୁ ଯିବାବେଳେ ମୁହଁରେ ମାସ୍କ ବା କପଡ଼ାର ଆବରଣ ଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି

ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି ତେବେ ଏହି ଅଧ୍ୟାଦେଶ ପିଛିଲା ଭାବେ ଲାଗୁହେବ କି ନାହିଁ ତାହା କଣାପଡ଼ି ନାହିଁ ଦଙ୍ଗାକାରୀ ଓ ହିଂସାମୁଖୀ ଜନତା ସାଧାରଣ ସମ୍ପତ୍ତି ନଷ୍ଟ କଲେ ସେମାନଙ୍କ ନାମ ଓ ଠିକଣା ସର୍ବସାଧାରଣରେ ପ୍ରକାଶ କରିବାପାଇଁ ରାଜ୍ୟ ସରକାର ଯେଉଁ ନିଷ୍କଭି ନେଇଥିଲେ ତାହା ଅଦାଲତରେ କାଟ୍ ଖାଇଯିବା ପରେ ଉତ୍ତର ପ୍ରଦେଶ ସରକାର ଏହି ପଦକ୍ଷେପ ନେଇଛନ୍ତି

ଅନ୍ୟାନ୍ୟ ନିବେଶକମାନଙ୍କୁ ମଧ୍ୟ ସେହି ବ୍ୟାଙ୍କ୍ରେ ଅର୍ଥ ନିବେଶ କରିବାପାଇଁ ଆମନ୍ତ୍ରଣ କରାଯାଇଛି

ବର୍ତ୍ତମାନ ତଥା ଭବିଷ୍ୟତର ପୁଞ୍ଜି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି

ଏହି ବର୍ଦ୍ଧିତ ମହଙ୍ଗା ଭଉ ଚଳିତ ବର୍ଷ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ କ୍ରିକେଟ୍ କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅବଶିଷ୍ଟ ଦୂଇଟି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍କୁ ବାତିଲ୍ କରିଦିଆଯାଇଛି ଏହି ଦୁଇଟି ମ୍ୟାଚ୍ ଲକ୍ଷ୍ମୌ ଏବଂ କୋଲ୍କାତାରେ ଖେଳାଯିବାକୁ ଥିଲା ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ କ୍ରିକେଟ୍ କଷ୍ଟ୍ରୋଲ୍ ବୋର୍ଡ଼ର ସଚିବ ଜୟ ଶାହା କହିଛନ୍ତି ଆଇପିଏଲ୍ ସ୍ଥଗିତ ରହିବା ପରେ ଏବେ ଏକଦିବସୀୟ କ୍ରିକେଟ୍ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି ଏହି ସିରିକ୍ର ପ୍ରଥମ ମ୍ୟାଚ୍ଟି ଧର୍ମଶାଳାରେ ବର୍ଷା ଯୋଗୁଁ ବାତିଲ ହୋଇଥିଲା